ପାର୍ଲାମେଣ୍ଟ ରାଫେଲ ଯୁଦ୍ଧ ବିମାନ କିଶା ଉପରେ ମିଳିତ ସଂସଦୀୟ କମିଟି ଦ୍ୱାରା ତଦନ୍ତ ବିଷୟକ୍ର ନେଇ ସରକାର ଓ ବିରୋଧୀ ଦଳ ମଧ୍ୟରେ ଅଚଳାବସ୍ଥା ଜାରି ଥିବା ବେଳେ ଏହାକୁ କେନ୍ଦ୍ରକରି ପାର୍ଲାମେଣ୍ଟର ଉଭୟ ସଭାର କାର୍ଯ୍ୟଧାରା ଆଜି ସପ୍ତମ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି ରାଫେଲ ଓ ଅନ୍ୟାନ୍ୟ ବିଷୟକ୍ତ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ସମଗ୍ର ଦିନ ପାଇଁ ମ୍ବଲତବୀ ରଖାଯାଇଛି ଲୋକସଭାରେ କଂଗ୍ରେସ ସଦସ୍ୟମାନେ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସେମାନଙ୍କ ଦାବି ସପକ୍ଷରେ ସ୍କୋଗାନ୍ ଦେଇ ହଟଗୋଳ ସୃଷ୍ଟି କରିଥିଲେ ଅନ୍ୟ ପକ୍ଷରେ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ପ୍ରସଙ୍ଗକ୍ତ ନେଇ ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ ଟିଡିପି ସଦସ୍ୟମାନେ ମଧ୍ୟ ଆନ୍ଧ୍ରପ୍ରଦେଶକ୍ତ ଆର୍ଥିକ ସହାୟତା ବିଷୟ ଲୋଡି ପାଟିତୃଣ୍ଣ କରିଥିଲେ କିଛି ବିଜେପି ସଦସ୍ୟ କଂଗେସ ସଭାପତି ରାହ୍ରଳ ଗାନ୍ଧିଙ୍କ ବିରୁଦ୍ଧରେ ସ୍କୋଗାନ୍ ଦେଇଥିଲେ ପାଟିତୁଣ୍ଡ ମଧ୍ୟରେ ସଭାକୁ ମଧ୍ୟାହ୍ ପର୍ଯ୍ୟନ୍ତ ମ୍ରଲତବୀ ରଖାଯାଇଥିଲା ସଭା କାର୍ଯ୍ୟ ପ୍ରନର୍ବାର ଆରମ୍ଭ ହେବା ପରେ ପରିସ୍ଥିତିରେ କୌଣସି ଉନ୍ତି ପରିଲକ୍ଷିତ ହୋଇନଥିଲା ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କେପିସି ତଦନ୍ତ ପାଇଁ ବିରୋଧୀ ଦଳର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଥିଲେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ପାଟିତ୍ରୁଣ୍ଣ କାରି ରହିବାରୁ ବାଚସ୍କତି ସୁମିତ୍ରା ମହାଚ୍ଚନ ଶ୍ରନ୍ୟକାଳ ଜାରି ରଖିବାକୁ ଚେଷ୍ଟା କରିଥିଲେ

ଏହା ପରେ ସଭାକୃ ସମ୍ପର୍ଶ୍ଣ ଦିନ ପାଇଁ ମୁଲତବୀ ରଖାଯାଇଥିଲା ରାଜ୍ୟସଭାରେ ମଧ୍ୟ ଆଜି ସପ୍ତାମ ଦିନ ପାଇଁ କୌଣସି କାର୍ଯ୍ୟ ହୋଇପାରି ନାହିଁ ରାଫେଲ ଯୁଦ୍ଧ ବିମାନ କିଣା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସଭାରେ ପ୍ରବଳ ପାଟିତ୍ରୁଷ୍ଣ ହୋଇଥିଲା କିଛି କଂଗ୍ରେସ ସଦସ୍ୟ ସୁପ୍ରିମ୍କୋର୍ଟ ଓ ପାର୍ଲାମେଣ୍ଟକ୍ର ସରକାର ବିଭ୍ରାନ୍ତ କରିଥିବାର୍ ସରକାର କ୍ଷମାମାଗନ୍ତ୍ର ବୋଲି ଦାବି କରିଥିଲେ ଆଉ କିଛି ସଦସ୍ୟ ଜେପିସି ତଦନ୍ତ ପାଇଁ ଦାବି କରି ଅଧ୍ୟକ୍କ ଆସନ ନିକଟକ୍ର ଚାଲିଯାଇଥିଲେ ଏଆଇଏଡିଏମ୍କେ ଓ ଡିଏମ୍କେ ସଦସ୍ୟମାନେ ଅଧ୍ୟକ୍ଷକ ୍ରାସନ ନିକଟକ୍ ଚାଲିଯାଇ କାବେରୀ ପ୍ରସଙ୍ଗରେ ତାଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ପାଟିତୃଣ୍ଣ ମଧ୍ୟରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ୍ କଂଗ୍ରେସ ସଭାର କାର୍ଯ୍ୟ ଧାରାରେ ବାଧା ସୃଷ୍ଟି କର୍ତ୍ତିବାର ଦୋଷାରୋପ କରିଥିଲେ ସେ କହିଥିଲେ ସରକାର ରାଫେଲ ସମେତ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ହଟ୍ଟଗୋଳ ଜାରି ରହିବାରୁ ଅଧ୍ୟକ୍ଷ ସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ

ବ୍ୟବସାୟୀକ ଭିତ୍ତିରେ ପରୋକ୍ଷରେ ମାତୃତ୍ୱ ଲାଭକୁ ରୋକିବା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି ଜାତୀୟ ପରୋକ୍ଷ ମାତୃତ୍ୱ ବୋର୍ଡ ଓ ରାଜ୍ୟ ପରୋକ୍ଷ ମାତୃତ୍ୱ ବୋର୍ଡ ଗଠନ ଓ ପରୋକ୍ଷ ମାତୃତ୍ୱର ନିୟନ୍ତ୍ରଣ ପାଇଁ ଉପଯୁକ୍ତ କର୍ତ୍ତ୍ୱପକ୍ଷଙ୍କୁ ନିଯୁକ୍ତି ଦେବାକୁ ଏଥିରେ ବ୍ୟବସ୍ଥା ରହିଛି ଯେଉଁ ଦମ୍ପଭିମାନେ ଶିଶୁ ଜନ୍ମ ଦେବାକୁ ଅକ୍ଷମ କେବଳ ସେମାନଙ୍କ ପାଇଁ ପରୋକ୍ଷ ମାତୃତ୍ୱ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁମତି ଦିଆଯିବ

ସେମାନଙ୍କ ମଧ୍ୟରୁ ଜଣଙ୍କର ଶିଶୁ ଜନ୍ମ କରିବାର କ୍ଷମତା ନଥିବ ଯେଉଁ ମହିଳା ଅନ୍ୟ ପାଇଁ ଗର୍ଭ ଧାରଣ କରିବେ ସେ ତାଙ୍କର ନିକଟ ସମ୍ପର୍କୀୟ ହୋଇଥିବା ଆବଶ୍ୟକ ଓ ସେ ବିବାହିତା ହୋଇଥିବେ ଏବଂ ତାଙ୍କର ସନ୍ତାନସନ୍ତତି ଥିବେ ବିଲ୍କୁ ଆଗତ କରି ସ୍ୱାସ୍ଥ୍ୟ ମନ୍ତ୍ରୀ କେପି ନଡ଼ୁ କହିଛନ୍ତି ଭାରତରେ ଅନ୍ୟମାନଙ୍କ ପାଇଁ ଗର୍ଭ ଧାରଣ ଏକ ବ୍ୟବସାୟରେ ପରିଣତ ହୋଇଛି ଓ ଏହି ପରିସ୍ଥିତିରେ ପରିବର୍ତ୍ତନ ହେବା ଆବଶ୍ୟକ ସେ କହିଛନ୍ତି ଭାରତୀୟ ମହିଳାମାନଙ୍କୁ ଏହା ମାଧ୍ୟମରେ କରାଯାଉଥିବା ଶୋଷଣରୁ ମୁକ୍ତ କରାଯିବା ହେଉଛି ଏହି ବିଲ୍ର ମୂଳ ଲକ୍ଷ୍ୟ

ଏନ୍ସିପି ସଦସ୍ୟ ସୁପ୍ରିୟା ଶୁଲେ ବିଲ୍କୁ ସମର୍ଥନ କରି ଏକାକୀ ରହୁଥିବା ଜଣେ ବ୍ୟକ୍ତି ପରୋକ୍ଷ ମାତୃତ୍ୱ ବ୍ୟବସ୍ଥାର ସୁବିଧା ନେବାକୁ ଅନୁମତି ଦେବା ପାଇଁ କହିଥିଲେ ସ୍ୱଚ୍ଚ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ରା କହିଥିଲେ ବର୍ତ୍ତମାନର ବିଲ୍ରେ କେବଳ ବିବାହିତ ପୁରୁଷ ଓ ମହିଳାମାନଙ୍କୁ ଏହାର ସୁବିଧା ନେବାର ବ୍ୟବସ୍ଥା ରହିଛି ତେବେ ସଦସ୍ୟମାନେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡ଼ିକୁ ଆଇନ୍ ପ୍ରଣୟନ ବେଳେ ବିଚାରକୁ ନିଆଯାଇ ପାରେ ବୋଲି ସେ ଦର୍ଶାଇଥିଲେ

ଏହାକୁ ଉନ୍କୋଚନ କରି ଅର୍ଥମନ୍ତୀ ଅରୁଣ ଜେଟଲୀ କହିଛନ୍ତି ସଂସ୍କାର ଓ ଉଦ୍ୟୋଗପତି ପ୍ରତିଭା ବିକାଶ ସହିତ ସାମାଜିକ ସଚେତନତା ସୃଷ୍ଟିର ମଧ୍ୟ ଆବଶ୍ୟକତା ରହିଛି ସେ କହିଛନ୍ତି ନୀତି ଆୟୋଗର ଏହି ରଣକୌଶଳ ଭାରତୀୟ ମଡେଲ ପାଇଁ ଭିଭିଭିମି ଯୋଗାଉଛି ଯେଉଁଥିରେ ଦୂତ ଅଭିବୃଦ୍ଧି ଓ ସମ୍ଭଳର ସର୍ବାଧିକ ସଦୁପଯୋଗ ପ୍ରତି ଗୁରୁତ୍ୱ ଦିଆଯାଇଛି ଏହା ମାଧ୍ୟମରେ ସର୍ବସାଧାରଣଙ୍କ ଜୀବନର ମାନରେ ଉନ୍ନତି ଅଣାଯାଇପାରିବ ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ରଣକୌଶଳରେ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଓ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍କାହିତ କରିବା ପ୍ରତି ଗୁରୁତ୍ୱ ଦିଆଯାଇଛି ଯାହାଫଳରେ ସେମାନେ ଅର୍ଥନୀତିର ସମସ୍ତ କ୍ଷେତ୍ରରେ ସେମାନଙ୍କର ଅବଦାନ ଦେଇପାରିବେ ଏହା ଏକ ସାମୁହିକ ନବ ଭାରତ ଗଠନ ଦିଗରେ ସାହାଯ୍ୟ କରିବ ଏହି ରଣକୌଶଳରେ ଗ୍ରାମୀଣ ଅର୍ଥନୀତିର ରୂପାନ୍ତରଣ ପାଇଁ ବ୍ୟବସ୍ଥା ରହିଛି କୃଷକମାନଙ୍କ ଆୟ ବୃଦ୍ଧି ଲାଗି ଉପଯୁକ୍ତ ବାତାବରଣ ସୃଷ୍ଟି ପ୍ରତି ଗୁରୁତ୍ୱ ଦିଆଯିବା ସହ କୃଷି କ୍ଷେତ୍ରର ଆୟ ଦ୍ୱିଗୁଣିତ କରିବା ସକାଶେ କୃଷି ବୈଷୟିକଜ୍ଞାନର ଆଧୁନିକିକରଣକୁ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି ପରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି କୃଷି କ୍ଷେତ୍ରର ଆଧୁନିକିକରଣ ଓ ଉଦ୍ୟୋଗପତି ସୂଷ୍ଟି ଦ୍ୱାରା କୃଷି କ୍ଷେତ୍ରର ସମସ୍ୟାଗୁଡ଼ିକର ସମାଧାନ କରାଯାଇ ପାରିବ ଜେ ଆଣ୍ଡ କେ କିଲ୍ ଜାନ୍ମୁ କାଶ୍କୀରର ଶାମ୍ୟା ଜିଲ୍ଲାରେ ଥିବା ସୀମାନ୍ତ ଘାଟିରେ ଆଜି ସନ୍ଧ୍ୟାରେ ଅଚାନକ ବିସ୍କୋରଣ ହେବାରୁ ଜଣେ ବିଏସ୍ଏଫ୍ ଯବାନଙ୍କ ମୃତ୍ୟୁ ହୋଇଛି ଏଥିରେ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି ବିଏସ୍ଏଫ୍ ର ଜାମ୍ମୁ ସ୍ଥିତ କନସଂପର୍କ ଅଧିକାରୀ କହିଛନ୍ତି ମାଙ୍ଗ୍ଚୁକ୍ ସୀମାନ୍ତ ଘାଟିରେ ଏହି ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଛି

ଇଡି ଚିଦାମ୍ଘରମ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ ଆଜି ନୂଆଦିଲ୍ଲୀରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି

ଶ୍ରୀ ଚିଦାୟରମ ଓ ତାଙ୍କ ପୁଅ କାର୍ତ୍ତୀଙ୍କୁ ସମନ ଜାରି କରାଯାଇଥିଲା

ପୂର୍ବରୁ କୋର୍ଟ ବେଲ୍ ଆବେଦନ ଉପରେ ଶୁଶାଣିକୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ

ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଗୁଇଡୋ ହାସ୍କେ ଓ କାର୍ଲୋ ଗେରୋସା

ଦେଶାନ୍ତରଣ ଉପରେ ଜାତିସଂଘ ଆନ୍ତର୍ଜାତିକ ରାଜିନାମାକୁ ତାଙ୍କ ସରକାର ସମର୍ଥନ କରିବା ପରେ ତାଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା ମେଣ୍ଟ ସରକାରର ଅଂଶିଦାର ଦଳ ତାଙ୍କ ପ୍ରତି ସମର୍ଥନ ନ ଦେବାରୁ ସେ ଇସ୍ତଫା ଦେଇଥିବାର ଜଣାପଡ଼ିଛି